ବିଜେପି ବିଧାୟକମାନେ ସଭାକକ୍ଷ ପରିତ୍ୟାଗ କରି ଚାଲିଯାଇଥିଲେ

ଏହି ସମୟରେ ବିଜେପିର ସମସ୍ତ ବିଧାୟକ ସଭାକକ୍ଷ ପରିତ୍ୟାଗ କରି ଚାଲିଯାଇଥିଲେ

ସେମାନଙ୍କ ମଧ୍ୟରେ ଅଲ୍ ଇଣ୍ଡିଆ ମଜଲିସେ ଇତ୍ତେହାଦ୍ଉଲ୍ ମୁସଲିମୀର ଦୁଇ ଜଶ ବିଧାୟକ ସିପିଆଇଏମ୍ର ଜଣେ ବିଧାୟକ ଓ ମହାରାଷ୍ଟ୍ର ନବନିର୍ମାଣ ସେନାର ଜଣେ ବିଧାୟକ ଥିଲେ

ପୂର୍ବରୁ କଂଗ୍ରେସର ଅଶୋକ ଚୌହାନ୍ ଆସ୍ଥାସ୍ଟଚକ ଭୋଟ୍ ପାଇଁ ପ୍ରସ୍ତାବ ଦେଇଥିଲେ ଓ ଏନ୍ସିପିର ନବାବ ମଲ୍ଲିକ ଓ ଶିବସେନାର ସୁନୀଲ ପ୍ରଭ୍ ଏହାକୁ ସମର୍ଥନ କରିଥିଲେ ଆସ୍ଥାସଚକ ଭୋଟ୍ରେ ବିଜୟୀ ହେବା ପରେ ମ୍ରଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମସ୍ତ ବିଧାୟକ ଓ ମହାରାଷ୍ଟ୍ର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ତାଙ୍କର ଶପଥଗ୍ରହଣ ଉତ୍ସବ ସାମ୍ବିଧାନିକ ନିୟମ ଲଙ୍ଘନ କରିଛି ବୋଲି ବିଜେପିର ଦାବିକୁ ପ୍ରତ୍ୟାଖ୍ୟାନ କରି ଶ୍ରୀ ଠାକରେ କହିଛନ୍ତି ଛତ୍ରପତି ଶିବାଜୀ ମହାରାଜ ଓ ନିଜର ପିତାମାତାଙ୍କର ନାମ ନେବାକୁ ଅପରାଧ ବିବେଚନା କରିବା ମହାରାଷ୍ଟ୍ରର ସଂସ୍କୃତିରେ ନାହିଁ ସଭାକକ୍ଷ ପରିତ୍ୟାଗ କରି ଚାଲିଯିବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ଶବିସ୍ କହିଛନ୍ତି କେବଳ ଅସ୍ଥାୟୀ ବାଚସ୍ୱତିଙ୍କ ନିଯୁକ୍ତି ନୁହେଁ ମୋଟ୍ ବିଧାନସଭା ଅଧିବେଶନ ମଧ୍ୟ ବେଆଇନ୍ ଓ ଅଣସାୟିଧାନିକ ଥିଲା ଏନ୍ସିପି ନେତା ଦିଲୀପ ୱାଲେସ୍ ପାଟିଲଙ୍କୁ ଅସ୍ଥାୟୀ ବାଚସ୍କତି ନିଯୁକ୍ତ କରାଯିବାକୁ ସେ ବିରୋଧ କରିଥିଲେ ଶ୍ରୀ ଫଡ଼ଶବିସ୍ କହିଥିଲେ ଭାରତର ଇତିହାସରେ କେବେ ଅସ୍ଥାୟୀ ବାଚସ୍ୱତିଙ୍କୁ ବଦଳାଯାଇ ନଥିଲା ବିଜେପି ବିଧାୟକ କାଳିଦାସ କୋଲାୟକରଙ୍କୁ ଶିବସେନା ଏନ୍ସିପି କଂଗ୍ରେସ ସରକାର ବଦଳାଇ ଦେଇଥିଲେ ଅସ୍ଥାୟୀ ବାଚସ୍ୱତିଙ୍କୁ ବଦଳାଇବା ପାଇଁ କ୍ୟାବିନେଟ୍ର ସମ୍ପୂର୍ଣ୍ଣ କ୍ଷମତା ରହିଛି ବୋଲି ସେମାନେ ଦର୍ଶାଇଥିଲେ ଶ୍ରୀ ଫଡ଼ନବିସ୍ ପୁଣି କହିଥିଲେ ବିଧାନସଭାର ମୋଟାମୋଟି କାର୍ଯ୍ୟଧାରା ମଧ୍ୟ ସମ୍ଭିଧାନର ଲଙ୍ଘନ କରୁଛି କାରଣ କାର୍ଯ୍ୟଧାରା ଆରମ୍ଭ ପୂର୍ବରୁ ବନ୍ଦେ ମା ତରମ୍ ଗାନ କରାଯାଇ ନାହିଁ

ସେ କହିଥିଲେ ନିୟମ ଅନୁସାରେ ଶପଥଗ୍ରହଣ କରାଯାଇଥାଏ କିନ୍ତୁ କେହି ବାଲାସାହେବ ଠାକରେ ଶରଦ ପାୱାର କିମ୍ବା ସୋନିଆ ଗାନ୍ଧିଙ୍କ ନାମରେ ଶପଥ ନେବାକୁ ଅନୁମତି ଦିଆଯାଇ ପାରିବ ନାହିଁ

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ସରକାର ଆଗାମୀ ଦିନଗୁଡ଼ିକରେ ଆହୁରି ଅଧିକ କାର୍ଯ୍ୟକରି ଦେଖାଇବାକୁ ଚାହାନ୍ତି ଯାହାଫଳରେ ଏକ ସମୃଦ୍ଧ ତଥା ଶକ୍ତିଶାଳୀ ନବଭାରତ ଗଠନ କରାଯାଇ ପାରିବ

ପିଏମ୍ କାପାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଜାପାନ୍ ସମ୍ପର୍କରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସମୃଦ୍ଧି ଓ ସ୍ଥିରତାର ଭିଜନ ଏକ ମୁଖ୍ୟ ଉପାଦାନ ଜାପାନ ବୈଦେଶିକ ମନ୍ତ୍ରୀ ତୋଶିମିତସ୍କ ମୋତେଗି ଓ ପ୍ରତିରକ୍ଷା ମନ୍ତ୍ରୀ ତାରୋ କାନୋଙ୍କ ସହ ଏକ ବୈଠକ ପରେ ପ୍ରଧାନମନ୍ତ୍ରୀ ଏହି ବିବୃତ୍ତି ଦେଇଛନ୍ତି ଭାରତ ଓ ଜାପାନ୍ର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ବୈଠକ ପାଇଁ ଜାପାନର ସେହି ଦୁଇ ମନ୍ତ୍ରୀ ନୂଆଦିଲ୍ଲୀ ଆସିଛନ୍ତି କଥାବାର୍ତ୍ତା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜାପାନ୍ ପ୍ରତିରକ୍ଷା ମନ୍ତ୍ରୀ ତାରୋ କାନୋଙ୍କ ସହ ଅନେକ ସାମରିକ ବିଷୟରେ ଆଲୋଚନା କରିଥିଲେ ତାହା ମଧ୍ୟରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ନିରାପତ୍ତା ପ୍ରସଙ୍ଗ ସ୍ଥାନ ପାଇଥିଲା ଆମ ସମ୍ଭାଦଦାତା ଜଣାଇଛନ୍ତି ଶ୍ରୀ ସିଂହ ଓ ଶ୍ରୀ କାନୋ ଭାରତ ଜାପାନ୍ ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗର ସମସ୍ତ ଦିଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ନିରାପଭା ପରିସ୍ଥିତିର ସମୀକ୍ଷା କରିଛନ୍ତି ଜାପାନ୍ ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ସାକ୍ଷାତକରି ତାଙ୍କ ସହ ଆଲୋଚନା କରିବେ

ସେ ଦୃଷ୍ଟିରୁ ମତଦାନ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି କୌଣସି ସ୍ଥାନରେ କୌଣସି ପ୍ରକାରର ଅପ୍ରୀତିକର ଘଟଣା ଘଟିଥିବାର ଖବର ଆମର ହସ୍ତଗତ ହୋଇନାହିଁ

ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୁଖ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରବଂଶୀ ରାଜ୍ୟ କଂଗ୍ରେସ ମୁଖ୍ୟ ରମେଶ ଓରାଓଁ ଓ ପୂର୍ବତନ ମନ୍ତ୍ରୀ ଦଦାଇ ଦୁବେ ଭାନୁ ପ୍ରତାପ ସାହି ରାଧାକ୍ରିଷ୍ଣ କିଶୋର ଓ କମଳେଶ ସିଂ ଥିଲେ

କାନପୁରର ପ୍ରାଣବୀର ସିଂହ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିଠାରେ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ ଏହା କହିଛନ୍ତି ସେ କହିଛନ୍ତି ଦେଶକ୍ର ଏକ ଅର୍ଥନୈତିକ ମହାଶକ୍ତିରେ ପରିଣତ କରିବା ସହିତ ନୂଆ ଜ୍ଞାନକୌଶଳ ଲୋକମାନଙ୍କର ଜୀବନଶୈଳୀରେ ଉନ୍ନତି ଆଣିଛି ଶ୍ରୀ କୋବିନ୍ଦ ତାଙ୍କ ନିଜ ସହର କାନପୁରକୁ ଦିନିକିଆ ଗସ୍ତରେ ଯାଇଛନ୍ତି ସେ ଛତ୍ରପତି ସାହୁଜୀ ମହାରାଜ ବିଶ୍ୱବିଦ୍ୟାଳୟର ପ୍ରଥମ ବିଦ୍ୟାର୍ଥୀ ସମ୍ମିଳନୀରେ ମଧ୍ୟ ଯୋଗଦେଇଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଉଚ୍ଚଶିକ୍ଷା ଦେଉଥିବା ଅନୁଷ୍ଠାନଗୁଡ଼ିକ ନବୀକରଣ ଓ ଗବେଷଣାର କେନ୍ଦ୍ରରେ ରୂପାନ୍ତରିତ ହେବା ଆବଶ୍ୟକ ରାଷ୍ଟ୍ରପତି କହିଛନ୍ତି ସରକାରଙ୍କର ନୂଆ ଶିକ୍ଷାନୀତିରେ ଗବେଷଣା ମାଧ୍ୟମରେ ଦେଶକୁ ଜ୍ଞାନର ଏକ ମ୍ରଖ୍ୟ କେନ୍ଦ୍ରରେ ପରିଣତ କରିବାକ୍ ଲକ୍ଷ୍ୟ ରଖାଯାଇଛି

ଏହି ଯୋଜନା ବ୍ୟବସାୟୀ ଓ ଆତ୍କ ନିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ କରାଯାଉଛି ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ କ୍ରମାର ଗଙ୍ଗୱାର୍ ଏହି ଦୂଇ ଯୋଜନା ଅଧୀନରେ ପଞ୍ଜିକରଣ ଅଭିଯାନ ଆଜିଠାରୁ ଆରମ୍ଭ କରିଛନ୍ତି ଉଭୟ ଯୋଜନା ଅତ୍ୟନ୍ତ ଶରଳ ଓ ସହଜ ବୋଲି ଦର୍ଶାଇ ଶ୍ରୀ ଗଙ୍ଗୱାର କହିଛନ୍ତି ପଞ୍ଜିକରଣ ପାଇଁ କେବଳ ଆଧାରକାର୍ଡ଼ ନମ୍ଘର ଏବଂ ବ୍ୟାଙ୍କଜମାଖାତା କିମ୍ବା ଜନଧନ ଜମାଖାତା ଆବଶ୍ୟକ ପଡ଼ିବ

ରାଜ୍ୟସଭାରେ ଗତକାଲି ଏ ସମ୍ଭନ୍ଧୀୟ ସ୍ନଚନା ଦେଇ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର୍ କହିଛନ୍ତି ଏହି ପ୍ରକ୍ରିୟାରେ ଗ୍ରାମାଞ୍ଚଳର ଲୋକମାନଙ୍କ ମଧ୍ୟରେ ମୂଲ୍ୟବୋଧର ଭାବନା ଉଦ୍ରେକ କରାଯିବାର ଲକ୍ଷ୍ୟ ରହିଛି ଯାହାଫଳରେ ସେମାନେ ଆଦର୍ଶ ଗ୍ରାମଗୁଡ଼ିକର ଗଠନରେ ଭୂମିକା ଗ୍ରହଣ କରିପାରିବେ